ଏହି ଖଶିଲିଜ୍ଧାରୀମାନଙ୍ ନାମରେ ସରକାରଙ୍କ ତରଫରୁ ସାର୍ଟିଫିକେଟ୍ କେଶ୍ ମଧ୍ୟ ଆରମ୍ଭ କରାଯାଇଛି

ଅନ୍ୟ ପକ୍ଷରେ ଏହି ସପ୍ତାହ ପାଳନକୁ ସଫଳ କରିବା ଲାଗି ମାଓବାଦୀମାନେ କୋରାପୁଟ୍ ମାଲକାନଗିରି ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଅଳରେ ଡାକବାଜି ଯନ୍ତ ସାହାଯ୍ୟରେ ପ୍ରଚାର କରୁଥିବା ଜଣାପଡ଼ିଛି

ମନ୍ଦିରର ସାମ୍ରତିକ ପରିସ୍ଥିତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମନ୍ତୀ ଶ୍ରୀ ପଣ୍ଡା ସ୍ସାନୀୟ ଜନସାଧାରଶଙ୍କ ସହ ଆଲୋଚନା ମଧ୍ଧ କରିଥିଲେ

ଯାତ୍ରା ପଡ଼ିଆରେ ସ୍ରାନ ଆବକ୍କନ ଏବଂ ଅନ୍ୟାନ୍ୟ କେତେକ କାରଣ ନେଇ ଜିଲ୍ଲା ପ୍ରଶାସନ ଏବଂ ବ୍ୟବସାୟୀ ମହାସଂଘ ମଧ୍ଧରେ ପ୍ରଥମେ କିଛି ବିବାଦ ଉପୁଜିଥିଲା ଯାହାକି ପରେ ସମାଧାନ ହୋଇଥିଲା